ପିଏମ୍ ଆରାଇଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସପ୍ତାହବ୍ୟାପୀ ଆମେରିକା ଗସ୍ତ ସଫଳତାର ସହ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲାମ୍ ଟେକ୍ନିକାଲ୍ ଏୟାର୍ ଫୋର୍ସ ଷ୍ଟେସନ୍ରେ ଅବତରଣ କରିବା ସମୟରେ ପ୍ରଧାନମନ୍ତୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସମେତ ବିଜେପିର କାର୍ଯ୍ୟକାରୀ ସଭାପତି କେପି ନଡ୍ଜା ଦଳର ଦିଲ୍ଲୀ ଶାଖା ସଭାପତି ମନୋଜ ତିଓ୍ୱାରୀ ଏବଂ ବହୁ ବିଜେପି ସାଂସଦ ଏହି ଅବସରରେ ଉପସ୍ଥିତ ଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଦୃଷ୍ଟିରେ ଭାରତର ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ପାଇଛି

ଆଜିଠାରୁ ଆରମ୍ଭ ହେଉଥିବା ନବରାତ୍ର ପୂଜା ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି

ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମଧ୍ୟ ଉପସ୍ଥିତ ଥିଲେ

ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ମଧ୍ୟ କରିଥିଲେ ବୁଧବାର ଦିନ ବ୍ଲମ୍ବର୍ଗ ବିଶ୍ୱ ବାଶିଜ୍ୟ ଫୋରମ୍ରେ ଉଦ୍ବୋଧନ ଦେଇଥିଲେ ଏବଂ ଶୁକ୍ରବାର ଦିନ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରି ସପ୍ତାହେବ୍ୟାପୀ ଗସ୍ତ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ଇଣ୍ଡିଆ ରିପ୍ଲାଏ ଟୁ ପାକ୍ ଭାରତ କହିଛି ଏହାର ନାଗରିକମାନଙ୍କ ପକ୍ଷରୁ ଅନ୍ୟ କେହି ମତଦେବାକୁ ସେମାନେ କେବେ ଚାହାନ୍ତି ନାହିଁ ଓ ବିଶେଷ କରି ଯେଉଁମାନେ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି ଓ ସମାଜରେ ଘୂଣାଭାବ ସୃଷ୍ଟି କର୍ଚ୍ଛନ୍ତି ସେମାନେ କେବେ ଭାରତର ନାଗରିକମାନଙ୍କ ପକ୍ଷରୁ କିଛି କୁହନ୍ତୁ ଏହା ସେମାନେ ଆଦୌ ଚାହାନ୍ତି ନାହିଁ ଜାତିସଂଘରେ ଭାରତର ସ୍ଥାୟୀ ଦ୍ୱତାବାସର ପ୍ରଥମ ସଚିବ ବିଦିଶା ମୈତ୍ର କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ସଂକ୍ରାନ୍ତରେ ଯେଉଁ ମତ ଦେଉଛନ୍ତି ତାହା ଦୂର୍ଭାଗ୍ୟଜନକ

ସେ କହିଛନ୍ତି କାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପୂର୍ବରୁ କେବେ ଏଭଳି ହେବାର ଦେଖାଯାଇ ନାହିଁ

ସେ ପୁଣି କହିଛନ୍ତି କାତିସଂଘ ଦ୍ୱାରା କଟକଣା ଲାଗୁ କରାଯାଇଥିବା ଜଣେ ବ୍ୟକ୍ତିକୁ ପାକିସ୍ତାନ ସରକାର ପେନ୍ସନ୍ ଭତ୍ତା ଦେଉଥିବାର କ'ଣ ଅଗ୍ରାହ୍ୟ କରିପାରିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରମାଣୁ ଯୁଦ୍ଧର ଧମକ କେବଳ ହତାଶଭାବ ଛଡ଼ା ଆଉ କିଛି ନୁହେଁ ଓ ଏଥିରେ ତିଳେମାତ୍ର କ୍ରଟନୀତିଜ୍ଞ ବୁଦ୍ଧିମତା ନାହିଁ ସେ ପୁଣି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସନ୍ତାସବାଦକୁ ଯଥାର୍ଥ ଦର୍ଶାଯିବା ଲକ୍ୟା ଜନକ ଓ ଅନୈତିକ ଶ୍ରୀମତୀ ମୈତ୍ର କହିଛନ୍ତି ସନ୍ତାସବାଦକୁ ମୁଖ୍ୟ ଧାରାରେ ସାମିଲ କରିବା ଓ ଘୁଣାଭାବ ସୃଷ୍ଟିକାରୀ ମନ୍ତବ୍ୟ ଦେଇ ପାକିସ୍ତାନ କେବଳ ଏହାର ଚାଲ୍ ଚଳାଇଛି

ଏଥିସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ଓ ଆକାଶବାଣୀ ଏବଂ ଦୂରଦର୍ଶନ ସମ୍ଭାଦ ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ

ଗଡ଼କରି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରି କହିଛନ୍ତି କେନ୍ଦ୍ର ସରକାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରିବାକୁ ବିଚାର କର୍ଚ୍ଛନ୍ତି ଏହାଦ୍ୱାରା ଏକ୍ଷେତ୍ରରେ ଋଣ ପ୍ରଦାନ ସହଜ ହୋଇପାରିବ ଚେନ୍ନାଇଠାରେ ମହିଳା ଶିଚ୍ଛୋଦ୍ୟୋଗୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଦିଲ୍ଲୀରୁ ମଥୁରା ଏବଂ ଇଟାୱା ଦେଇ ଆଲ୍ଲାହାବାଦ ପର୍ଯ୍ୟନ୍ତ ଜଳପଥ ସଂଯୋଗ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେ କହିଛନ୍ତି ଶିଳ୍ପ କ୍ଷେତ୍ରରେ ଶକ୍ତି ଯୋଗାଣଜନିତ ବ୍ୟୟକୁ କମ୍ କରିବାପାଇଁ ସରକାର ଚେଷ୍ଟା କର୍ଚ୍ଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବଜାର ସୁବିଧା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଏକ ଜାତୀୟ ପୋର୍ଟାଲ୍ ପ୍ରସ୍ତୁତ କରୁଛନ୍ତି ବୋଲି ଶ୍ରୀ ଗଡ଼କରି କହିଛନ୍ତି ସେ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ରପାଇଁ ଜାତୀୟ କମ୍ପାନୀ ଲ' ଟ୍ରିବ୍ୟୁନାଲ୍ ଢାଞ୍ଚାରେ ଏକ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି

ୱାଟର୍ ପଲିସି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଖୁବ୍ ଶୀଘ୍ର ସରକାର ସବିଶେଷ ତଥ୍ୟ ସମ୍ଭଳିତ ଜାତୀୟ ଜଳ ନୀତି ପ୍ରଣୟନ କରିବେ ଜଳ ପରିଚାଳନା ଏବଂ ବ୍ୟବହାରକୁ ଦୃଷ୍ଟିରେ ରଖି ଏକ ଜାତୀୟ ବ୍ୟୁରୋ ପ୍ରତିଷ୍ଠା କରାଯିବ ଷଷ୍ଠ ଭାରତ ଜଳସପ୍ତାହର ଉଦ୍ଯାପନୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓତ୍ କହିଛନ୍ତି ଜଳତ୍ତ୍ୱ ପରିସୀମା ପ୍ରଶାସନିକ କିୟା ରାଜନୈତିକ ପରିଧି ମଧ୍ୟରେ ନ ରହି ଦେଶର ଜଳ ପରିଚାଳନା କ୍ଷେତ୍ରର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ସେ କହିଛନ୍ତି ସାୟିଧାନିକ ଆଧାରରେ ରାଜ୍ୟମାନଙ୍କ ମଧ୍ୟରେ ଏଥିନେଇ ସହମତି ରହିବା ଦରକାର ପ୍ରତ୍ୟେକ ରାଜ୍ୟ ଜଳଉହ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅନ୍ୟମାନଙ୍କୁ ଏହା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ନାଇଡୁ ଟେରର୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ବିଭେଦ ସୃଷ୍ଟିକାରୀ ଏବଂ ଆତଙ୍କବାଦୀ ପ୍ରୋସାହନକାରୀଙ୍କ ବିରୋଧରେ ଏକଜ୍ରଟ୍ ହେବାକ୍ ବିଶ୍ୱ ନେତ୍ବର୍ନ୍ଦଙ୍କ ଆହ୍ୱାନ ଦେଇଛନ୍ତି ଆତଙ୍କବାଦକ୍ର ମାନବିକତାର ଶତ୍ର ବୋଲି ବିବେଚନା କରି ଶ୍ରୀ ନାଇଡ଼ୁ ଏହାର ମିଳୋତ୍ପାଟନ କରିବାପାଇଁ ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ରାଜସ୍ଥାନର ମାଉଣ୍ଟ୍ ଆବ୍ରଠାରେ ବ୍ରହ୍କକୁମାରୀଙ୍କଦ୍ୱାରା ଆୟୋଜିତ 'ଆଧ୍ୟାତ୍କକତା ମାଧ୍ୟମରେ ଏକତା ଶାନ୍ତି ଓ ବିକାଶ' ସମ୍ପର୍କିତ ବିଶ୍ୱ ସମ୍ମିଳନୀରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ବସୁଧୈବ କୁଟ୍ୟୁକମ୍ରେ ବିଶ୍ୱାସ ରଖୁଥିବା ଭାରତ ବିଶ୍ୱକୁ ଏକ ପରିବାର ବୋଲି ଗ୍ରହଣ କରେ ଶାନ୍ତି ଓ ସହାବସ୍ଥାନ ବଜାୟ ରଖିବାରେ ଭାରତ ସର୍ବଦା ଚେଷ୍ଟା କରିଥାଏ ବୋଲି ଶ୍ରୀ ନାଇଡ୍ କହିଚ୍ଚନ୍ତି

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ସିବିଡିଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି

ଗତକାଲି ଆକାଶବାଣୀ ସମ୍ଭାଦ ବିଭାଗଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୀବ ଜିନ୍ଦଲ୍ କହିଛନ୍ତି ଏହି କାର୍ଗୋ କମ୍ପ୍ଲେକ୍ସ ପ୍ରତିଷ୍ଠାଦ୍ୱାରା ଚାଷୀ ଏବଂ ଶିକ୍ଷୋଦ୍ୟୋଗୀମାନେ ବିଶେଷ ଉପକୃତ ହେବେ

ସେ କହିଛନ୍ତି ତୁରା ଏବଂ ହୋଲୋଙ୍ଗି ସମେତ ଉତ୍ତର ପୂର୍ବାଞ୍ଚଳର ଅନ୍ୟ କେତେକ ଅଞ୍ଚଳରେ ନୃତନ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି ଆସାମର ରୁପ୍ସୀ ବିମାନ ବନ୍ଦରକୁ ଆସନ୍ତା ବର୍ଷ ପ୍ରାରମ୍ଭରେ କାର୍ଯ୍ୟକ୍ଷମ କରାଯିବ

ଶ୍ରୀ ଜିନ୍ଦଲ୍ କହିଛନ୍ତି ଆସନ୍ତାବର୍ଷ କାର୍ଯ୍ୟକ୍ଷମ ହେବାକୁ ଥିବା ଗୁଆହାଟୀ ନୂତନ ଟର୍ମିନାଲ୍ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ବିମାନ ଶିଳ୍ପରେ ଯଥେଷ୍ଟ ଅଭିବୃଦ୍ଧି ଘଟିବ ପାକ୍ ବ୍ଲାଷ୍ଟ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳର ଚମନ ରଇଲାକାରେ ଗତକାଲି ଆଇଇଡି ବିସ୍ଫୋରଣ ଫଳରେ ଜଣେ ବରିଷ୍ଠ ପାକିସ୍ତାନୀ ନେତାଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅଧିକାଂଶ ଆହତ ହୋଇଛନ୍ତି ଚମନ ସହକାରୀ କମିଶନର ୟାସିର୍ ଦାସ୍ତି କହିଛନ୍ତି ବିସ୍ଫୋରଣ ବାଲ୍ଚିସ୍ତାନର କିଲ୍ଲା ଅବଦୁଲ୍ଲା କିଲ୍ଲାରେ ଘଟିଛି ମୃତକଙ୍କ ମଧ୍ୟରେ ଜମାତ୍ ଉଲେମା ଇସ୍ଲାମ ଫକଲ୍ ନେତା ମୌଲନା ମହଞ୍ଜଦ ହନିଫ୍ ଅଛନ୍ତି

ୱିମେନ୍ସ କ୍ରିକେଟ୍ ଆକି ସୁରତ୍ର ଲାଲ୍ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ତୂତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ

ଦ୍ୱିତୀୟ ମ୍ୟାଚ୍ଟି ବର୍ଷା ଯୋଗୁଁ ହୋଇପାରି ନ ଥିଲା

ଏହି ଦଳ ଗତକାଲି ଦୋହାଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନ୍ସିପ୍ର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଆଜି ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ଭାରତୀୟ ଦଳରେ ମହମ୍ମଦ ଆନସ୍ ଭିକେ ବିସ୍କୟ ଜିସ୍ନା ମାଥିଉ ଏବଂ ଟମ୍ ନିର୍ମଳ ନୋହା ସଦସ୍ୟ ଅଛନ୍ତି